ଆସନ୍ତାକାଲି ଭୋର ଗୋଟାଏର ଦୁଇଟା ମଧ୍ୟରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ମରେ ଥିବା ଅବତରଣ ବ୍ୟବସ୍ଥାର ବ୍ୟବହାର କରାଯାଇ ଏହା କରାଯିବ

ଇସ୍ରୋ ଦ୍ୱାରା ଏହି ଅବତରଣ ବ୍ୟବସ୍ଥାର ପ୍ରଥମଥର ପାଇଁ ବ୍ୟବହାର କରାଯାଉଛି ଏହା ମଧ୍ୟରେ ବହୁ ନୂଆନୂଆ ସୁବିଧାମାନ ରହିଛି

ଏହି ଥ୍ରଷ୍ଟରଗୁଡ଼ିକ ଲ୍ୟାଣ୍ଡରକୁ ଧୂରେ ଅବତରଣ କରିବାରେ ସାହାଯ୍ୟ କରିବ

ଅବତରଣ ପରେ ଚନ୍ଦ୍ରପୃଷ୍ଠରୁ ଧୂଳି ଅପସାରଣ ହୋଇଯିବା ପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହେବ ରୋଭର ଚାଲିବା ପାଇଁ ଚାରିଘଣ୍ଟା ସମୟ ନେଇପାରେ ବୋଲି ଅନୁମାନ କରାଯାଉଛି ରୋଭରର ନାମ ପ୍ରଜ୍ଞାନ ରଖାଯାଇଛି ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରି ପର୍ଯ୍ୟାପ୍ତ ତଥ୍ୟ ପଠାଇବ ଏହି ସମୟ ମଧ୍ୟରେ ଅର୍ବିଟର ବର୍ଷେ ପର୍ଯ୍ୟନ୍ତ ଚନ୍ଦ୍ର ଚତ୍ରୁଃପାର୍ଶ୍ୱରେ ପରିକ୍ରମା କରିବ ଅର୍ବିଟର ଓ ଲ୍ୟାଣ୍ଡର ପରସ୍କର ମଧ୍ୟରେ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା ରଖାଯାଇଛି ଓ ତାହା ବେଙ୍ଗାଲୁରୁ ନିକଟସ୍ଥ ବ୍ୟାଲାଲୁଠାରେ ଅବସ୍ଥିତ ଭାରତୀୟ ଗଭୀର ମହାକାଶ ନେଟୱାର୍କ ଆଷ୍ଟିନା ସହାୟତାରେ କରାଯିବ ଚନ୍ଦ୍ରପୂଷ୍ଠରୁ ସଂଗ୍ରହ କରିଥିବା ତଥ୍ୟଗୁଡ଼ିକୁ ରୋଭର ଲ୍ୟାଣ୍ଡରକୁ ପଠାଇବ ଅନ୍ୟପକ୍ଷରେ ଲ୍ୟାଣ୍ଡର ଏହାର ନିଜର ପର୍ଯ୍ୟବେକ୍ଷଣ ସହିତ ସମସ୍ତ ତଥ୍ୟ ପ୍ରେରଣ କରିବ ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ

ଏହାପରେ ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୂଷ୍ଠରେ ଅକାମୀ ହୋଇପଡ଼ିବ ବୈଜ୍ଞାନିକମାନେ କହିଛନ୍ତି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଅବତରଣ ସମୟରେ ଏହା ଚନ୍ଦ୍ରପୂଷ୍ଠର ସ୍କାନିଂ କରିବ କେଉଁ ସ୍ଥାନରେ ଏହା ଅବତରଣ କରିବା ସହଜ ହେବ ତାହା ଏଥିରେ ଖଞ୍ଜାଯାଇଥିବା ଯନ୍ତ୍ରପାତି ନିର୍ଦ୍ଧାରଣ କରିବ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଏ କ୍ଷେତ୍ରରେ ବୈଜ୍ଞାନିକମାନଙ୍କ ଦ୍ୱାରା କୌଣସି ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ଲ୍ୟାଣ୍ଡର ବିକ୍ରମ କେଉଁ କେଉଁ ପଥରେ ଚନ୍ଦ୍ରପୂଷ୍ଣରେ ଗତି କରିବ ସେ ସଂକ୍ରାନ୍ତରେ ସେଥିରେ ଖଞ୍ଜାଯାଇଥିବା ସଫ୍ଟଓୟାର ନିର୍ଦ୍ଧାରଣ କରିବ

ଲ୍ୟାଶ୍ଚର ବିକ୍ରମ ଏବେ ଚନ୍ଦ୍ରର ଅତି ନିକଟରେ ପହଞ୍ଚିଛି

ଆକାଶବାଣୀ ସହ କଥାବାର୍ତ୍ତା ବେଳେ ନେହେରୁ ପ୍ଲାନେଟୋରିୟମ୍ ପ୍ରୋଗ୍ରାମ୍ ମ୍ୟାନେକର ପ୍ରେରଣା ଚନ୍ଦ୍ର ଏହା ଜଣାଇଛନ୍ତି ପ୍ରେଜ୍ ସ୍ୱଚ୍ଛତା ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱଚ୍ଚ ଭାରତ ଅଭିଯାନରେ ଉଲ୍ଲେଖନୀୟ ଅବଦାନ କରିଥିବା ଅନୁଷ୍ଠାନଗୁଡ଼ିକୁ ଆଜି ସ୍ୱଚ୍ଛ ଭାରତ ପୁରସ୍କାରମାନ ପ୍ରଦାନ କରିଛନ୍ତି ବୈଷ୍ଣୋଦେବୀ ପୀଠ ବୋର୍ଡକୁ ସର୍ବଶ୍ରେଷ୍ଠ ସ୍ୱଚ୍ଚ ଆଦର୍ଶ ସ୍ଥାନର ପୁରସ୍କାର ମିଳିଛି ମୋଟାମୋଟି ପରିମଳରେ ଉନ୍ନତିକୁ ଭିଭିକରି ଏହି ପୁରସ୍କାର ଦିଆଯାଇଛି ରେଳମନ୍ତ୍ରଣାଳୟକୁ ସ୍ୱଚ୍ଚତା କ୍ରିୟାନୁଷ୍ଠାନ ଯୋଜନାବର୍ଗରେ ସ୍ୱଚ୍ଛ ପୁରସ୍କାର ପ୍ରଦାନ କରାଯାଇଛି ସ୍ୱଚ୍ଛତା ପଖୱାଡା ପୁରସ୍କାର ପ୍ରତିରକ୍ଷା ବିଭାଗକୁ ଦିଆଯାଇଛି ବିଦ୍ୟୁତ୍ଗ୍ରେଡ୍ ନିଗମ ରାଷ୍ଟ୍ରାୟତ ଉଦ୍ୟୋଗବର୍ଗରେ ଏହି ପୁରସ୍କାର ଲାଭ କରିଛି

ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ସ୍ୱଚ୍ଛ ଭାରତ ମିଶନ୍ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ସେ କହିଛନ୍ତି ଏହି ଅଭିଯାନର ସବୁଠୁ ବଡ଼ ମହତ୍ୱ ହେଲା ଏହା ଏକ ସରକାରୀ ଅଭିଯାନ ଭାବେ ସିମିତ ନ ରହି ଲୋକମାନଙ୍କର ଅଭିଯାନରେ ପରିଣତ ହୋଇପାରିଛି ସେ କହିଛନ୍ତି କଳକୀବନ ମିଶନ୍ର ସଫଳତା ପାଇଁ ସ୍ୱଚ୍ଚତା ଅତ୍ୟନ୍ତ ଅପରିହାର୍ଯ୍ୟ ରାଷ୍ଟ୍ରପତି କହିଛନ୍ତି ସମଗ୍ର ଦେଶରେ ଶୌଚାଳୟ ନିର୍ମାଣ ମହିଳାମାନଙ୍କର ସମ୍ମାନ ରକ୍ଷା କରିବା ସହ ସେମାନଙ୍କୁ କ୍ଷମତାପନ୍ନ କରିଛି ଶ୍ରୀ କୋବିନ୍ଦ ସ୍ୱଚ୍ଛତାକୁ ସଫଳତାର ସୋପାନ ଭାବେ ବର୍ଷ୍ଣନା କରିଛନ୍ତି ଭିପି ବୁକ୍ ଉପରାଷ୍ଟ୍ରପତି ଭେଙ୍କୟାନାଇଡ଼ୁ କହିଛନ୍ତି ଭାରତ କେବେ ବି ଏକ ଆକ୍ମଣକାରୀ ଦେଶ ହୋଇ ନାହିଁ ଓ କୌଣସି ଦେଶ ଉପରେ ଆକ୍ମଣ କରିନାହିଁ ଭାରତ ସମଗ୍ର ବିଶ୍ୱକୁ ଏକ ପରିବାର ଦୃଷ୍ଟିରେ ଦେଖିଆସିଛି ସେ କହିଛନ୍ତି ସମସ୍ତ ସମସ୍ୟାର ଆଲୋଚନା ଓ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ପାରିବ ତେବେ ସେ ଏକଥା ମଧ୍ୟ କହିଛନ୍ତି ଯଦି କୌଣସି ଦେଶ ଭାରତ ଉପରେ ଆକ୍ରମଣ କରେ ତେବେ ସେ ଏହାର କଡ଼ା ଜବାବ ଦେବ 'ଲୋକତନ୍ତ୍ର କେ ସ୍ପର ଓ ରିପବ୍ଲିକାନ ଏଥିକ୍'ର ଦ୍ୱିତୀୟ ସଂସ୍କରଣକୁ ନୂଆଦିଲ୍ଲୀରେ ଉନ୍ଦୋଚନ କରିବା ଅବସରରେ ଶୀ ନାଇଡ଼ ଏହା କହିଛନ୍ତି

ବେଟି ବଚାଓ ଆଓାଡ଼ ବେଟି ବଚାଓ ବେଟି ପଢ଼ାଓ ଅଭିଯାନରେ ପୁତ୍ର ଶିଶୁ ଓ କନ୍ୟା ଶିଶୁ ଅନୁପାତରେ ଉନ୍ନତି ଆଣିଥିବା ରାଜ୍ୟ ଓ ଜିଲ୍ଲାଗୁଡ଼ିକୁ ଆଜି ସମ୍ମାନିତ କରାଯାଇଛି ଏ କ୍ଷେତ୍ରରେ ସେହି ରାଜ୍ୟଗ୍ରଡ଼ିକ ସଚେତନତା ସୃଷ୍ଟିରେ ମଧ୍ୟ ଅଗ୍ରଣୀ ରହିଛନ୍ତି ହରିଆଣା ଉତ୍ତରାଖଣ୍ଡ ଦିଲ୍ଲୀ ରାଜସ୍ଥାନ ଓ ଉତ୍ତରପ୍ରଦେଶ ପୁତ୍ର ଶିଶୁ ଓ କନ୍ୟା ଶିଶୁ ଅନୁପାତରେ ଉନ୍ନତି ପାଇଁ ସମ୍ମାନିତ ହୋଇଛନ୍ତି

ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶର ଇଷ୍ଟ କାମେଙ୍ଗ୍ ହରିଆଶାର ମହେନ୍ଦ୍ରଗଡ଼ ଓ ଭିୱାନି ଉତ୍ତରାଖଣ୍ଡର ଉଦ୍ଧମସିଂହ ନଗର ତାମିଲନାଡୁର ନମାକୁଲ ମହାରାଷ୍ଟ୍ରର ଜଲଗାଓଁ ଉତ୍ତରପ୍ରଦେଶର ଇଟାୱା ଛତିଶଗଡ଼ର ରାୟଗଡ଼ ଓ ରାଜସ୍ଥାନର କୋଧପୁର

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିବେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସରକାରୀ ସୂତ୍ରରୁ କୁହାଯାଇଛି ଦୁଇଦିନିଆ ଅଧିବେଶନ ସମୟରେ ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟସରକାରଙ୍କ ଦ୍ୱାରା ବିକାଶ ମୂଳକ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରାଯିବ

ଡବ୍ୟୁବି ଏନ୍ଆର୍ସି ରାଜ୍ୟରେ କାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରି ପଣ୍ଟିମବଙ୍ଗ ବିଧାନସଭାରେ ଆଜି ଏକ ପ୍ରସ୍ତାବ ଗୃହୀତ ହୋଇଛି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ପଣ୍ଟିମବଙ୍ଗରେ ଏନ୍ଆର୍ସି ଲାଗୁ କରାଯାଇ ପାରିବ ନାହିଁ ଆସାମ୍ ଏନ୍ଆର୍ସି ବିଷୟ ଉଲ୍ଲେଖ କରି ସେ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଅନେକ ନାଗରିକଙ୍କର ନାମକୁ ତାଲିକାରୁ ବାଦ୍ ଦିଆଯାଇଛି

ତିନି ଦିନ ବ୍ୟାପୀ ଏହି କଥାବାର୍ତ୍ତାରେ ମୌଳିକ ଢାଞ୍ଚା ଶକ୍ତି ବୈଷୟିକଜ୍ଞାନ ସମ୍ଭଳର ସଂରକ୍ଷଣ ଔଷଧ ଉତ୍ପାଦନ ଓ ନୀତି ନିର୍ଦ୍ଧାରଣରେ ସମନ୍ୟ ଉପରେ ମିଳିତ କାର୍ଯ୍ୟକାରୀ ଗୋଷୀର ଏକ ଗୋଲଟେବୂଲ୍ ବୈଠକ ବସିବ ଏକ ସରକାରୀ ଇସ୍ତାହାର ଅନୁସାରେ ଭାରତୀୟ ପକ୍ଷର ନେତୃତ୍ୱ ନୀତି ଆୟୋଗ ଉପାଧ୍ୟକ୍ଷ ନେଉଥିବା ବେଳେ ଚୀନ୍ ପକ୍ଷର ନେତୃତ୍ୱ ସେଠାକାର ଜାତୀୟ ବିକାଶ ଓ ସଂସ୍କାର କମିଶନ୍ ଚେୟାରମ୍ୟାନ୍ ନେବେ

ସେ କହିଛନ୍ତି କେବଳ କଥାବାର୍ତ୍ତା ମାଧ୍ୟମରେ ଏହି ରାଜନୈତିକ ସଂକଟକର ସମାଧାନ କରାଯାଇ ପାରିବ ଶ୍ରୀମତୀ ମର୍କେଲ୍ ଆଜି ବେକିଂରେ ପହଞ୍ଚିବା ପରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କଚିୟାଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି ସେ ଆକି ସନ୍ଧ୍ୟାରେ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବେ